କେନ୍ଦୀୟ ଟିମ୍ ଭୁବନେଶ୍ୱରସ୍ତିତ କ୍ୟାପିଟାଲ୍ ହସିଟାଲ୍ ଏବଂ ବିକୁ ପଟ୍ଟନାୟକ ଅନ୍ତର୍କାତୀୟ ବିମାନ ବନ୍ଦର ମଧ ପରିଦର୍ଶନ କରିଥିଲା

ଅନ୍ୟପକ୍ଷରେ ଏସ୍ସିବି ପକ୍ଷରୁ କୁହାଯାଇଛି ବର୍ଉମାନ ସ୍ଛିତିରେ ସ୍ୱାଇନ୍ ଫ୍ଲକୁ ନେଇ ଆତଙ୍କିତ ହେବାର କାରଶ ନାହିଁ ଜଣେ ସ୍ୱାଇନ୍ ଫ୍ଲ ରୋଗୀ ଚିହ୍ବଟ ହୋଇଥିଲେ ମଧ ଆବଶ୍ୟକ ଚିକିହା ମାଧ୍ଧମରେ ସେ ସୁସ୍ଚ ହୋଇପାରିବେ ତେବେ ଏଥିପାଇଁ ସତର୍କତା ଏବଂ ସଚେତନତା କର୍ରରୀ

ଆସନ୍ତାକାଲି ବୋର୍ଡ଼ ଓ୍ୱେବ୍ସାଇଟ୍ରେ ଆଡ୍ମିଟ୍ କାର୍ଡ଼ ଉପଲହ ହେବ ବୋଲି କୁହାଯାଇଛି

ଏହି ଅବସରରେ ରାଜ୍ୟପାଳ କହିଛନ୍ତି ଯୁବପିତି ସର୍ବଦା ଗବେଷଣାତ୍କକ ଚିନ୍ତାଧାରା ଓ ସମାଜ ମଙ୍ଗଳ ଦିଗରେ କାର୍ଯ୍ୟ କରିବାକୁ ଆଗେଇ ଆସିବା ଦରକାର

ଏହାଦ୍ୱାରା ସହରର ମୁଖ୍ୟ ସ୍ଥାନ ବିଶେଷକରି ନ୍ତନ ମୁଖ୍ୟ ଚିକିହାଳୟକୁ ସହଜରେ ଯାତାୟତ ହୋଇପାରିବ

ପ୍ରଥମିକ ଚିକିହା ପରେ ସେମାନେ ସୁସ୍ସ ଥିବା କଣାପଡ଼ିଛି ସୂଚନା ଅନୁସାରେ ପଣ୍କିମବଙ୍ଗରୁ ପୁରୀ ବୁଲିବାକୁ ଆସିଥିବା ଦୁଇଟି ଦମ୍ମତି ଆଜି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ ଏହି ସମୟରେ ଏକ ବଡ଼ ଲହଡ଼ି ଆସିଥିଲା ଅସାବଧାନତାବଶତଃ ସେମାନେ ଲହଡ଼ିରେ ଭାସିଯାଇଥିଲେ